କରୋନା ମହାମାରୀ ଏବଂ ଏହାରେ ପରବର୍ତ୍ତୀ ମୁକାବିଲାପାଇଁ ଏହି ଅନୁଦାନ ଘୋଷଣା କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି

ଆନ୍ଧ୍ରପ୍ରଦେଶ ଆସାମ ହିମାଚଳ ପ୍ରଦେଶ କେରଳ ମଣିପୁର ମେଘାଳୟଳ ମିକ୍କୋରାମ୍ ନାଗାଲ୍ୟାଣ୍ଡ ପଞ୍ଜାବ ସିକ୍କିମ୍ ତାମିଲନାଡୁ ତ୍ରିପୁରା ଉତ୍ତର ପ୍ରଦେଶ ଏବଂ ପଣ୍ଟିମବଙ୍ଗକୁ ମଧ୍ୟ ଏହି ଆର୍ଥକ ସହାୟତା ମିଳିବ

ରବିଫସଲ ଦେଶରେରବି ଫସଲ ଅମଳ ଓ ଖରାଦିନିଆ ଫସଲ ବୁଶା କାର୍ଯ୍ୟପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି

ଏହି ଆଲୋଚନାରେ ଚାଷୀମାନଙ୍କ ବୀମା ରାଣି ଆଦାୟ ଫସଲ ଅମଳ ସମସ୍ୟା ଓ ଚାଷୀମାନଙ୍କୁ ଶସ୍ୟ ଋଣ ଯୋଗାଇ ଦେବା ପ୍ରସଙ୍ଗ ସ୍ଥାନ ପାଇଥିଲା ଚାଷୀମାନଙ୍କୁ ଫସଲ ବୀମା ଯୋଗାଇଦେବାପାଇଁ ସୁବିଧା ଯୋଗାଇ ଦେବାକୁ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି କେନ୍ଦ୍ର ସରକାରଙ୍କ ପକ୍ଷରୁ ଲେଖାଯାଇଥିବା ଚିଠିରେ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି ସେମାନେ ସମ୍ପୁକ୍ତ ବୀମା କମ୍ପାନୀର ପ୍ରତିନିଧିମାନଙ୍କୁ ଫସଲ କଟା କାର୍ଯ୍ୟକୁ ଦେଖିବାପାଇଁ ଅନୁମତି ପତ୍ର ପ୍ରଦାନ କରନ୍ତୁ ରାଜ୍ୟ ସରକାର ସେମାନଙ୍କୁ ଫସଲ ଅମଳ କାର୍ଯ୍ୟ ଦେଖି କ୍ଷୟକ୍ଷତି ଆକଳନ କରିବା ସହିତ ବିଭିନ୍ନ ନିୟମରେ କୋହଳ କରିବାକୁ ପରାମର୍ଶ ଦେବାକୁ ଚିଠିରେ କୁହାଯାଇଛି

ତେବେ କଲ୍ ସେକ୍ଷରର ଫୋନ୍ ନମ୍ଘରକୁ ଡାଇଭର୍ଟ କରାଯାଇ ତାହାକୁ କୃଷି ଟେଲି ଉପଦେଷ୍ଟାଙ୍କ ବ୍ୟକ୍ତିଗତ ଫୋନ୍ ନମ୍ଭର ସହିତ ଯୋଡ଼ି ଦିଆଯାଇଛି ଏହାଦ୍ୱାରା କୃଷି ସମ୍ବନ୍ଧୀୟ ସୂଚନା ଓ ପରାମର୍ଶ କୃଷି ଟେଲି ଉପଦେଷ୍ଟାମାନେ ଘରେ ଥାଇ ପ୍ରଦାନ କରିପାରୁଛନ୍ତି

ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଟାବ୍ଲେଟ୍ ଖାଇବାକୁ ଦେବାପାଇଁ ପ୍ରସ୍ତାବ ଦେଇଥିଲେ

କରୁଣା ଅଭିଯାନ ଭାରତୀୟ ପ୍ରଶାସନିକ ସେବା ଓ ଭାରତୀୟ ପୁଲିସ୍ ସେବା ସମେତ କେନ୍ଦ୍ରୀୟ ଲୋକସେବା ବିଭାଗର ଅଧିକାରୀମାନେ କରୋନା ଭୂତାଶୁ ସଂକ୍ରମଣର ମୁକାବିଲାପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ସମର୍ଥନ ଓ ସହଯୋଗ ପ୍ରଦାନ କରିବାପାଇଁ 'କର୍ଶା' ଅଭିଯାନ ଆରମ୍ଭ କରିଛନ୍ତି ଗତକାଲି ଏହି ଅଭିଯାନ ସମ୍ପର୍କରେ ସ୍ୱଚନା ଦେଇ ଜଣେ ଅଧିକାରୀ କହିଛନ୍ତି ଏଥିରେ ପ୍ରଶାସନିକ ଲୋକସେବା ବିଭାଗ ଅଧିକାରୀଙ୍କ ବ୍ୟତୀତ ଶିଳ୍ପକ୍ଷେତ୍ରରୁ ବିଶିଷ୍ଟ ବ୍ୟକ୍ତି ସ୍ୱେଚ୍ଚାସେବୀ ସଙ୍ଗଠନର ନେତୃବ୍ଦନ୍ଦ ଓ ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ପେସାଦାରମାନେ ଅଛନ୍ତି

ମୋଦି ନେତନ୍ୟାହ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହ କରୋନା ସଂକ୍ରମଣ ନେଇ ଆଲୋଚନା କରିଛନ୍ତି ଟେଲିଫୋନ ଯୋଗେ ହୋଇଥିବା ଏହି କଥାବାର୍ତ୍ତାରେ କରୋନା ମହାମାରୀ ଏବଂ ତଦ୍କନିତ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ଦିଗରେ ଉଭୟ ଦେଶର ସରକାର ଗ୍ରହଣ କରିଥିବା ରଣନୀତି ଉପରେ ଦୁଇ ନେତା ଆଲୋଚନା କରିଥିଲେ

କରୋନା ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ସମସ୍ତ ଆମେରିକୀୟଙ୍କୁ କରୋନା ସଂକ୍ରମଣର ମୁକାବିଲାପାଇଁ ଅତିରିକ୍ତ ସ୍ୱାସ୍ଥ୍ୟ ପଦାକ୍ଷପସ୍ୱରୂପ ସ୍ୱେଚ୍ଛାକୃତ ଭାବରେ ଅଣ ମେଡିକାଲ୍ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ସଂସ୍ଥାର ତଥ୍ୟ ଅନୁଯାୟୀ ଟ୍ରମ୍ପ୍ ସେଠାକାର ନାଗରିକମାନଙ୍କୁ ସ୍କାର୍ଫ କିମ୍ବା ଘରେ ତିଆରି ହୋଇଥିବା କପଡ଼ା ମାସ୍କ ବ୍ୟବହାର କରିବାକୁ କହିଛନ୍ତି ଯାହାଫଳରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ମେଡିକାଲ୍ ଗ୍ରେଡ୍ ମାସ୍କ ଅଧିକରୁ ଅଧିକ ଉପଲହ୍ଧ ହୋଇପାରିବ

ସେଠାରେ ଘରେ ରହି ମୃତ୍ୟୁବରଣ କରୁଥିବା ଲୋକଙ୍କ ହିସାବ ନ ଥିବା ଜଣାପଡ଼ିଛି

ଦିଲ୍ଲୀ ନିକ୍କାମୁଦ୍ଦିନ ସଭାରେ ଯୋଗଦେଇ ରାଜ୍ୟକୁ ଫେରିଥିବା ସମସ୍ତ ବ୍ୟକ୍ତିମାନଙ୍କୁ ଇତିମଧ୍ୟରେ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି

ଆତଙ୍କବାଦୀ ନିହତ ଜନ୍ମୁ କାଶ୍ମୀରରେ ଆଜି ସକାଳେ କୁଲ୍ଗାମ କିଲ୍ଲାର ଦାମହଲ୍ ହାଞ୍ଜିପୋରାର ହାର୍ଡ଼ିମନ୍ଦ ଗୋରି ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି

ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ପ୍ରଥମେ ଗୁଳି ଚଳାଇବା ପରେ ସୁରକ୍ଷାକର୍ମୀମାନେ ତାଙ୍କ ଉପରକୁ ପାଲଟା ଆକ୍ରମଣ କରିଥିଲେ